ତେବେ ଭକ୍ତଙ୍କ ଗହଳିକୁ ଦୃଷିରେ ରଖି ଏଭଳି ନିଷ୍ବଭି ନିଆଯାଇଛି

ଅନ୍ୟପକ୍ଷରେ ଆସନ୍ତା ଗୁରୁବାର ଦିନ ହେବାକୁ ଥିବା ରଥଯାତ୍ରା ପାଇଁ ଆକି ପୁରୀ ରିଜର୍ଭ ପୋଲିସ୍ ପଡ଼ିଆରେ ରଥଟଶାର ମକ୍ତ୍ରିଲ୍ ଅନୁଷ୍ଠିତ ହୋଇଯାଇଛି ବରିଷ୍ ପୁଲିସ୍ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ମକ୍ ଡ୍ରିଲ୍ କରାଯାଇଛି ସେହିପରି ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚଚଚ ଗତକାଲି ରଥରେ ନାଟଗୋଡ଼ ଦୁଆରବେଢ଼ା ଲଗାଯାଇଛି

ଆଜି ରଥରେ ପ୍ରଭା ଓ କଳସ ଲଗାଯିବ ସେହିପରି ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ରଥ ଉପରେ ଦରଜୀ ସେବକମାନେ କନା ପକାଇବେ ଆସନ୍ତାକାଲି ଉଭା ଯାତ୍ରା ଅନୁଷ୍ପିତ ହେବ

ଗୋପବନ୍ଧୁ ଭବନରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ରାଜ୍ୟବ୍ୟାପି ରକ୍ତଦାନ ଶିବିରମାନ ଅନୁଷିତ ହେଉଛି

ଉପକକଳ ଓ ପଣ୍ଟିମ ଓଡ଼ିଶା ଅପେକ୍ଷା ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ପରିମାଣର ବର୍ଷା ଜାରି ରହିଛି